କର୍ଣ୍ଣାଟକ ବାଚସ୍କତି କହିଛନ୍ତି ଏମ୍ ଏଲ୍ ଏମାନଙ୍କ ଇସ୍ତଫାପତ୍ର ଠିକ୍ ଭାବେ ଦାଖଲ ହୋଇନାହିଁ

ପାର୍ଲାମେଣ୍ଟ କର୍ଷ୍ଣାଟକର ରାଜନୈତିକ ପରିସ୍ଥିତିକୁ ନେଇ ଆଜି ପାର୍ଲାମେଣ୍ଟର ଉଭୟ ସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି

ଏ ବିଷୟକୁ ନେଇ ରାଜ୍ୟସଭାରେ କଂଗ୍ରେସ ସଦସ୍ୟମାନେ ପ୍ରବଳ ପାଟିତ୍ରୁଣ୍ଡ କରିଥିଲେ ପ୍ରଥମ ମୁଲତବୀ ପରେ ସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ସ୍କ୍ଲୋଗାନ୍ ଦେଇ ଅଧ୍ୟକ୍କ ଆସନ ନିକଟକୁ ଚାଲିଯାଇଥିଲେ ଟିଏମ୍ସି ସଦସ୍ୟମାନେ ମଧ୍ୟ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ବିରୁଦ୍ଧରେ ସ୍କ୍ଲୋଗାନ୍ ଦେଇ ଅଧ୍ୟକ୍ଷଙ୍କ ଆସନ ନିକଟକୁ ଚାଲିଯାଇଥିଲେ ଉପାଧ୍ୟକ୍ଷ ହରିବଂଶ ସଦସ୍ୟମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବାରମ୍ଭାର ଅନୁରୋଧ କରିବା ସତ୍ତ୍ୱେ ଏହାର କୌଣସି ଫଳ ମିଳିନଥିଲା

ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜ ଚୌଧୁରୀ କର୍ଣ୍ଣାଟକ ପ୍ରସଙ୍ଗ ଉହ୍ରାପନ କରିବାକୁ ପ୍ରଚେଷ୍ଟା କରିଥିଲେ କିନ୍ତୁ ବାଚସ୍କତି ଓମ୍ ବିର୍ଲା ତାଙ୍କୁ ଅନୁମତି ଦେଇନଥିଲେ ଏହାପରେ କଂଗ୍ରେସ ସଦସ୍ୟମାନେ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇଥିଲେ ଡିଏମ୍କେ ଏସ୍ପି ଓ ଅନ୍ୟ ଦଳଗୁଡ଼ିକର ସଦସ୍ୟମାନେ ମଧ୍ୟ ସରକାର ବିରୋଧୀ ସ୍କୋଗାନ୍ ଦେଇ ବାଚସ୍ପିଙ୍କ ଆସନ ନିକଟକୁ ମାଡ଼ି ଯାଇଥିଲେ କର୍ଷ୍ଣାଟକରେ କଂଗ୍ରେସ ଜେଡିଏସ୍ ମେଣ୍ଟ ସରକାରକୁ ଅସ୍ଥିର କରିବା ପାଇଁ ବିଜେପି ବିଧାୟକମାନଙ୍କୁ କିଣୁଥିବାର ଅଧୀର ରଞ୍ଜନ ଚୌଧୁରୀ ଦୋଷାରୋପ କରିଛନ୍ତି ଏହାର ଜବାବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କର୍ଷ୍ଣାଟକର ସାମ୍ପ୍ରତିକ ରାଜନୈତିକ ଅଚଳାବସ୍ଥାରେ କେନ୍ଦ୍ର ସରକାରଙ୍କର କିଛି କରିବାର ନାହିଁ ବୋଲି ଦୋହରାଇଥିଲେ ସେ କହିଥିଲେ କଂଗ୍ରେସ ନିଜର ସଦସ୍ୟମାନଙ୍କୁ ଏକତ୍ର ରଖିବାରେ ସଫଳ ହେବା ପରିବର୍ତ୍ତେ ଲୋକସଭାର କାର୍ଯ୍ୟ ଧାରାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ରାଜନାଥ ସିଂହ ବିରୋଧୀ ଦଳଗୁଡ଼ିକର ପ୍ରଶ୍ନର ଉଉର ଦେଉଥିବା ବେଳେ କଂଗ୍ରେସ ଡିଏମ୍କେ ଏନ୍ସି ଓ ଅନ୍ୟ ଦଳଗୁଡ଼ିକର ସଦସ୍ୟମାନେ ସରକାରଙ୍କ ବିରୁଦ୍ଧରେ ସ୍କୋଗାନ୍ ଦେଇ ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଥିଲେ

ବେଙ୍ଗାଲ୍ୱର୍ରରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତୀୟ ସୂଚନା ଦେଇ ସେ କହିଛନ୍ତି ଠିକ୍ ଭାବେ ଇସ୍ତଫାପତ୍ର ଦାଖଲ କରିନଥିବା ବିଧାୟକମାନଙ୍କୁ ପୁନର୍ବାର ଇସଫାପତ୍ର ଦାଖଲ କରିବା ପାଇଁ କୁହାଯାଇଛି ଯେଉଁ ପାଞ୍ଚ ଜଣ ବିଧାୟକଙ୍କର ଇସ୍ତଫାପତ୍ର ଠିକ୍ ଭାବେ ଦାଖଲ ହୋଇଛି ସେମାନଙ୍କୁ ଶୁଣାଣି ପାଇଁ ଶୁକ୍ରବାର ଓ ସୋମବାରକୁ ଡକାଯାଇଛି ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ କେପିସିସି ଦ୍ୱାରା ଦାଖଲ କରିଥିବା ପିଟିସନ୍ର ବାଚସ୍କତି ଗୁରୁବାର ଦିନ ବିଚାର କରିବେ ଇସ୍ତଫାପତ୍ରଗୁଡ଼ିକୁ ବାତିଲ କରାଯିବା ବିଷୟ ଲୋଡ଼ି ସର୍ବସାଧାରଣଙ୍କ ଦ୍ୱାରା କରାଯାଇଥିବା ଆବେଦନଗୁଡ଼ିକର ସର୍ବସମ୍ମୁଖରେ ବିଚାର ଲାଗି ଏକ ଦିନଧାର୍ଯ୍ୟ କରିବାକୁ ମଧ୍ୟ ବାଚସ୍କତି କଣାଇଛନ୍ତି ବାଚସ୍କତି କହିଛନ୍ତି ସେ ରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖି ସାୟିଧାନିକ ମୂଲ୍ୟବୋଧକୁ କାୟମ ରଖିବା ଓ ସର୍ବସାଧାରଣଙ୍କ ହିତ ସାଧନ ହେବା ଭଳି କାର୍ଯ୍ୟ କରିବାକୁ ତାଙ୍କୁ ଜଣାଇଛନ୍ତି ପିଏମ୍ ୟୁଏଇ ଏଫ୍ଏମ୍ ସଂଯୁକ୍ତ ଆରବ ଏମିରେଟ୍ ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲୁ ବିନ୍ ଜୟେଦ୍ ଅଲ୍ ନାହିୟାଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଦୁଇ ନେତା ପାରସ୍କରିକ ସ୍ୱାର୍ଥ ସମ୍ପଳିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଗତକାଲି ଶ୍ରୀ ନାହିୟାଁ ବୈଦେଶିକ ମନ୍ତ୍ରୀ ଏଚ୍ ଜୟଶଙ୍କରଙ୍କୁ ଭେଟିଥିଲେ

ଲୋକସଭାରେ ଏକ ଲିଖିତ ଉତ୍ତରରେ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ସୀମାରେ ଅନୁପ୍ରବେଶକୁ ରୋକିବା ପାଇଁ ସରକାର ଏକ ବହ୍ରମ୍ରଖୀ ପଦକ୍ଷେପ ଗ୍ରହଣ କରିଛନ୍ତି ସେ କହିଛନ୍ତି ଏହା ମଧ୍ୟରେ ଆନ୍ତର୍ଜାତିକ ସୀମା ଓ ନିୟନ୍ତ୍ରଣ ରେଖାରେ ବହୁ ସ୍ତରୀୟ ସୈନ୍ୟ ମୁତୟନ ସୀମାରେ ତାରବାଡ଼ ଉନ୍ନତ ଗୁଇନ୍ଦା ବ୍ୟବସ୍ଥା ଓ କାର୍ଯ୍ୟରେ ସମନ୍ୱୟ ପ୍ରଭୂତି ଅନ୍ତର୍ଭ୍ନକ୍ତ

ଆଲୋଚନାରେ ଅଂଶଗ୍ରହଣ କରି ବିଜେପିର ବୀରେନ୍ଦ୍ର ସିଂହ ମସ୍ତ କହିଛନ୍ତି ବଜେଟ୍ରେ ଦେଶର ବିକାଶ ଉପରେ ଆଲୋକପାତ କରାଯାଇଛି ଓ ଗରିବ ଏବଂ କୃଷକମାନଙ୍କ ପ୍ରତି ଧ୍ୟାନ ଦିଆଯାଇଛି ଗ୍ରାମାଞଳର କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଦିଗରେ ସହଯୋଗ କରିବାକୁ ସେ ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି ଟିଆର୍ଏସ୍ର ନମୋ ନାଗେଶ୍ୱର ରାଓ କହିଛନ୍ତି ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର ବିକାଶ ପାଇଁ ବଜେଟ୍ରେ ଯଥେଷ୍ଟ ବ୍ୟବସ୍ଥା ରଖାଯାଇ ନାହିଁ ବିଜେପିର ସୁନୀଲ କୁମାର ସୋନକର ବଜେଟ୍ର ପ୍ରଶଂସା କରି ଏଥିରେ ସମାଜର ସବୁ ବର୍ଗର କଲ୍ୟାଣ ଲାଗି ବ୍ୟବସ୍ଥା କରାଯାଇଥିବାର କହିଛନ୍ତି ଏଲ୍ଜେପିର ରାମଚନ୍ଦ୍ର ପାଶଓ୍ୱାନ୍ କୃଷକ ଓ ଗରିବ ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି ଡିଏମ୍କେର ଏ ରାଜା କହିଛନ୍ତି ବଜେଟ୍ ଭାଷଣରେ ମୋଟ୍ ରାଜସ୍ୱ ବିଷୟରେ କିଛି କୁହାଯାଇ ନାହିଁ ସେ କହିଛନ୍ତି ଦେଶରେ ଅର୍ଥନୈତିକ ମନ୍ତରତା ଦେଖାଦେଇଛି ଓ ବେକାରୀ ବୃଦ୍ଧି ପାଇଛି

ବିଜେପିର ରାଜ୍ୟବର୍ଦ୍ଧନ ରାଠୋଡ୍ କହିଛନ୍ତି ଦେଶର ଦ୍ରତ ବିକାଶ ପାଇଁ ବଜେଟ୍ ଏକ ମୂଳଦୁଆ ଓ ନବ ଭାରତ ପାଇଁ ଏଥିରେ ରୁପରେଖ ପ୍ରସ୍ତୁତ କରାଯାଇଛି ସେ କହିଛନ୍ତି ଦେଶ ବର୍ଭମାନ ବିଶ୍ୱର ଷଷ୍ଠ ବୃହତମ ଅର୍ଥନୀତି ହୋଇଛି ଯାହା ପୂର୍ବରୁ ଏକାଦଶ ସ୍ଥାନରେ ଥିଲା

କଂଗ୍ରେସ ମିଟିଂ ଲୋକସଭାରେ କଂଗ୍ରେସ ଏମ୍ପିମାନେ ଆଜି ପାର୍ଲାମେଣ୍ଟ ସଦନରେ ଏକ ବୈଠକରେ ଯୋଗ ଦେଇଛନ୍ତି ପାର୍ଲାମେଣ୍ଟରେ ପାର୍ଟିର ରଣକୌଶଳ ଉପରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇଥିଲା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ବରିଷ କଂଗ୍ରେସ ନେତା ତଥା ଏମ୍ପିମାନେ ବୈଠକରେ ଯୋଗ ଦେଇଥିଲେ

ସପ୍ତାହେ ଭିତରେ ସିବିଆଇ ଦ୍ୱାରା ଏହା ଦ୍ୱିତୀୟ ବଡ଼ ଧରଣର ଖାନତଲାସୀ

କର୍ଷ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ କୋଙ୍କଣ ଓ ଗୋଆରେ ମଧ୍ୟ ଚଳିତ ସପ୍ତାହରେ ଭିଷଣ ବର୍ଷା ହେବା କଥା ପାଣିପାଗ ବିଭାଗ ଅନୁମାନ କରିଛି

ଝାଡ଼ଖଣ୍ଡ ଏବଂ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ବଚ୍ଚପାତର ମଧ୍ୟ ପୂର୍ବାନୁମାନ କରାଯାଇଛି ପାଣିପାଗ ବିଭାଗର ସତର୍କ ସୂଚନା ଦୃଷ୍ଟିରୁ ମୁମ୍ବାଇ ପୁଲିସ୍ ଲୋକମାନଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦେଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ସତର୍କ ସୂଚନା କାରି କରାଯାଇଥିବା ସତ୍ତ୍ୱେ ମୁମ୍ବାଇରେ ଜୀବନଯାତ୍ରା ସ୍ୱାଭାବିକ ରହିଛି

ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଓ ରୁଷ ଅର୍ଥନୈତିକ ବିକାଶ ଉପମନ୍ତ୍ରୀ ତିମୁର୍ ମକ୍ୱିମୋବ୍ କଥାବାର୍ତ୍ତାରେ ସହ ଅଧ୍ୟକ୍ଷତା କରିବେ

ଏହି ପଦକ୍ଷେପ ଯୋଗୁଁ ହଜାର ହଜାର ଭାରତୀୟ ଦକ୍ଷ ଆଇଟି ପେସାଦାର ଉପକୃତ ହେବେ ଅଧିକାଂଶ ଦକ୍ଷ ଭାରତୀୟ ଆଇଟି ପେସାଦାର ଆମେରିକାରେ ଚାକିରି କରିବାକୁ ଏଚ୍ୱାନ୍ବି କାର୍ଯ୍ୟ ବିଜା ମାଧ୍ୟମରେ ଯାଇଥାନ୍ତି

ଏହି ବିଲ୍ ଆଇନ୍ରେ ପରିଣତ ହେବା ପୂର୍ବରୁ ଏହା ସିନେଟ୍ରେ ପାଶ୍ ହେବାକୁ ପଡ଼ିବ ଡବ୍ଲ୍ୟୁସି କ୍ରିକେଟ୍ ଆଇସିସି କ୍ରିକେଟ୍ ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି

ପେସ୍ ବୋଲର ମହନ୍ମଦ ସାମିଙ୍କୁ ଦଳରେ ସାମିଲ କରାଯାଇ ନାହିଁ ଓ ସ୍ୱିନର ଯକ୍କୁବେନ୍ଦ୍ର ଚହଲ କୁଳଦୀପ ଯାଦବଙ୍କ ସ୍ଥାନରେ ଖେଳୁଛନ୍ତି ବର୍ମିଂହାମ୍ରେ ଉଭୟ ଦଳ ମଧ୍ୟରେ ଲିଗ୍ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିବାରୁ ସେମିଫାଇନାଲ୍ରେ ପ୍ରଥମ ଥର ପାଇଁ ଉଭୟ ଦଳ ପରସ୍କରକୁ ଭେଟୁଛନ୍ତି ଫାଇନାଲ୍ରେ ସ୍ଥାନ ପାଇବାକୁ ହେଲେ ଭାରତକୁ ଆଜିର ମ୍ୟାଚ୍ ଜିତିବାକୁ ପଡ଼ିବ